ଏହାଛଡା ଛାତ୍ରଛାତ୍ରୀଙ୍କ ଅଧ୍ଧୟନ ତଥା ପରୀକ୍ଷା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ପ୍ରତି ବିଶ୍ୱବିଦ୍ୟାଳୟରେ ଏକ କରୋନା ପ୍ରକୋଷ ଖୋଲାଯିବ ଓ ଏହି ପ୍ରକୋଷ୍ ସମସ୍ତ ନିଷ୍ବତି ଗ୍ରହଣ କରିବା ପାଇଁ କ୍ଷମତାପନୁ ହେବ

ବିମାନ ବନ୍ଦର ପରିରାଳନା ପାଇଁ ସ୍ୱତନ୍ତ ଗାଇଡଲାଇନ ଜାରି କରାଯିବ